ପିଏମ କୋଭିଡ ନାଇଷ୍ଟିନ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଗତକାଲି ଦେଶର କୋଭିଡ ମହାମାରୀ ସ୍ଥିତି ଓ ଟିକାକରଣ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପରୀକ୍ଷା ଠାବ ଚିକିତ୍ସା ଏବଂ କୋଭିଡ ସଂକ୍ରମିତଙ୍କ ଦ୍ୱାରା ଉପଯୁକ୍ତ ଆଚରଣ ତଥା ଟିକାକରଣ ଆଦି ପାଞ୍ଚୋଟି ସୂତ୍ର ଅବଲମ୍ଘନ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହି ପାଞ୍ଚସୂତ୍ରକୁ ଗୁରୁତ୍ୱର ସହ ପାଳନ କଲେ କୋଭିଡ ରୋଗର ସଂକ୍ରମଣ ବନ୍ଦ କରାଯାଇପାରିବ

ନିୟନ୍ତ୍ରଣ ପଦକ୍ଷେପ ସମେତ ସକ୍ରିୟ ସଂକ୍ରମିତ ଲୋକମାନଙ୍କ ଖୋକିବା ଓ କଣ୍ଟେନମେଣ୍ଟ କ୍ଷୋନ ପରିଚାଳନା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ସଂଶ୍ଳିଷ୍ଟ କରିବା ବିଷୟ ଆଦି ଗୁରୁତ୍ୱାରୋପ କରାଯାଇଛି ଯେଉଁସବୁ ସ୍ଥାନଗୁଡିକରେ ବ୍ୟାପକଭାବେ କରେନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ କଡା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଉପଯୁକ୍ତ କୋଭିଡ ସତର୍କତା ସହ ରୋଗୀମାନଙ୍କୁ ଶଯ୍ୟା ଉପଲହ୍ଧତା ପରୀକ୍ଷାସୁବିଧା ଏବଂ ଠିକଣା ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ରୋଗୀମାନଙ୍କର ମୃତ୍ୟୁହାର କମ୍ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହେବା ସହ ସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାର ଆଧୁନୀକରଣ ଅମ୍ଳକାନ ଓ ଭେଷ୍ଟିଲେଟର ଉପଲହ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ବୈଠକ ସମୟରେ ଏକ ସବିଶେଷ ଉପସ୍ଥାପନା ମଧ୍ୟ ଆଗତ କରାଯାଇଥିଲା

ମହାରାଷ୍ଟ୍ର ପଞ୍ଜାବ ଓ ଛତିଶଗଡରେ ପରିସ୍ଥିତି ଉଦ୍ବେଗଜନକ ଥିବା ଉପସ୍କାପନାରେ ଅବଗତ କରାଯାଇଛି ମାସ୍କ ବ୍ୟବହାର ନ କରିବା ଓ ଦୁଇଗଜ ଦୂରତା ଅବଲମ୍ଭନ ନ କରିବା ଦ୍ୱାରା କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଏଥିରେ କୁହାଯାଇଛି କୋଭିଡ ଟିକାକରଣ ସଂକ୍ରାନ୍ତରେ ମଧ୍ୟ ଉପସ୍ଥାପନାରେ ଦଶାଯାଇଛି ବିଭିନ୍ନ ବୟସର ଲୋକମାନଙ୍କୁ ଦିଆଯାଇଥିବା ଟିକା ଏବଂ ଟିକାକରଣର ଫଳାଫଳ ଅନ୍ୟଦେଶ ମାନଙ୍କ ତୁଳନାରେ ଭାରତର ଟିକାକରଣରେ ଅଗ୍ରଗତି ତଥା ରାଜ୍ୟମାନଙ୍କର କାର୍ଯ୍ୟ ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କ୍ୟାବିନେଟ ସଚିବ ସ୍ୱରାଷ୍ଟ୍ର ସଚିବ ଏବଂ ଟିକାଦାନ ପାଇଁ କ୍ଷମତାପନ୍ନ ଗୋଷ୍ଠୀର ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟସଚିବ ଆଦି ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ

ଏହି ଟେନଗ୍ରଡିକ ବାରଣାସୀ ସ୍ତଲତାନପ୍ରର ଅମୃତସର ପଠାନକୋଟ୍ ଜଳନ୍ଦର ସିଟି ପଠାନକୋଟ୍ ଫିରୋଜପୁର ଲୁଧିଆନା ଭଟିଣ୍ଡା ଫିରୋଜପୁର ଦିଲ୍ଲୀ ରୋହତକ ଓ ଦିଲ୍ଲୀ ପାନିପଥ ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନଗୁଡିକ ଉତ୍ତର ରେଳବାଇ ପକ୍ଷରୁ ଚଳାଚଳ କରାଯିବ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ ମହାରାଷ୍ଟ୍ର କଫ୍ୟୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ମହାରାଷ୍ଟ୍ର ସରକାର କେତେକ ବଳିଷ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ପ୍ରତ୍ୟେକ ମନୋରଞ୍ଜନ କେନ୍ଦ୍ର ଧର୍ମସ୍ଥଳୀ ସେଲୁନ ପାର୍ଲର ଓ ଜିମ୍ନାସିୟମ ସମେତ ଇଣ୍ଡୋର କ୍ରିଡା କେନ୍ଦ୍ରଗୁଡିକ ବନ୍ଦ ରହିବ ରାଜନୈତିକ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡିକ ବାତିଲ କରାଯିବା ସଙ୍ଗେ ସଙ୍ଗେ ସିନେମାହଲ୍ ଏବଂ ଥିଏଟରଗୁଡିକ ବନ୍ଦ ରହିବ

ସ୍ୱାସ୍ଥ୍ୟବିଭାଗର ସବୁ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି

ଗାର୍ଡେନ ମୁକ୍ତସ୍ଥାନଗୁଡିକ ଖୋଲା ରହିବ ଏବଂ ଫିଲ୍ମ ଓ ଟେଲିଭିଜନ ସୁଟିଂଗୁଡିକ ଜାରି ରହିବ ଏଥିପାଇଁ ସବୁ ଶିଳ୍ପୀ ଓ କର୍ମଚାରୀମାନଙ୍କୁ ଟିକାକରଣ ଓ ମାସ୍କ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଦୂରତା ଅବଲମ୍ଘନ କରିବାକୁ ପଡିବ ଲୋକମାନେ ଯେପରି ବାହାରକୁ ଯାଇ ନ ପାରିବେ ସେଥିପାଇଁ ସପ୍ତାହନ୍ତ କର୍ଫ୍ୟୁ ଜାରି କରାଯାଇଛି

ହୋମ ମିଟ୍ ଛତିଶଗଡରେ ନକ୍କଲ ଆକ୍ରମଣ ଦୃଷ୍ଟିରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ବରିଷ୍ଣ ଅଧିକାରୀମାନଙ୍କ ସହ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତା ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଅରବିନ୍ଦ କୁମାର ଏବଂ ସିଆରପିଏଫର ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ଶ୍ରୀ ଶାହା ଶହିଦ୍ ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶହିଦ୍ ଯବାନମାନଙ୍କ ବଳିଦାନ କଦାପି ବୃଥା ହେବ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ ଯବାନମାନଙ୍କ ପରିବାରକୁ ଓ ଦେଶବାସୀଙ୍କୁ ଜଣାଇଛନ୍ତି ସେ କହିଛନ୍ତି ମାଓବାଦୀମାନଙ୍କ ବିରୁଦ୍ଧରେ ସଂଗ୍ରାମ ଅଧିକ ତ୍ୱରାନ୍ୱିତ ହେବ ଏବଂ ସେମାନଙ୍କ ସମୂଳେ ଦମନ କରିବା ପାଇଁ ଉଦ୍ୟମ ଜାରି ରହିବ

ଆସାମ କେରଳ ପୁଡୁଚେରୀ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିବା ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବାର ସୂଚନା ଦିଆଯାଇଛି

ତାଙ୍କର ଏହି ଗସ୍ତ ଦ୍ୱାରା ଦ୍ୱିପକ୍ଷୀୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପାଇଁ ସୁଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହିବର୍ଷ ଶେଷ ଆଡକୁ ହେବାକୁ ଥିବା ଭାରତ ରଷିଆ ବାର୍ଷିକ ଶୀର୍ଷ ବୈଠକ ପାଇଁ ପ୍ରସ୍ତୁତିକୁ ସମୀକ୍ଷା କରାଯାଇପାରିବ ବୈଦେଶିକ ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ ଏହି ସ୍ବଚନା ଦେଇଛନ୍ତି

ପିଆଇବି ପକ୍ଷରୁ ଏହା ମିଥ୍ୟା ଖବର ବୋଲି ଦର୍ଶାଯାଇଛି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ କୌଣସି ନିଷ୍ପଭି ନିଆଯାଇ ନ ଥିବା ପିଆଇବି ପକ୍ଷରୁ ସ୍ୱଷ୍ଟ କରାଯାଇଛି

କୋଭିଡ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ସପ୍ତାହନ୍ତ ଲକ୍ଡାଉନ ଘୋଷଣା କରିବା ପରେ ପରେ ଶ୍ରୀ ଗାଙ୍ଗୁଲି ଏହି ସୂଚନା ଦେଇଛନ୍ତି

ଅତ୍ୟାବଶ୍ୟକୀୟ ସେବା ଏବଂ ବସ୍ ଟ୍ରେନ ଓ ଟ୍ୟାକ୍ସି ଆଦି ଚଳାଚଳକୁ ଅନୁମତି ଦିଆଯିବ ଗତକାଲି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି

ଦିଲ୍ଲୀ କ୍ୟାପିଟାଲସ ମୁମ୍ୟାଇ ଇଣ୍ଡିଆନ୍ନ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲର୍ସ ଟିମ୍ଗୁଡିକ ଏବେ ମୁମ୍ବାଇରେ ଅଛନ୍ତି